ପୁଲିସ୍ ଡିଜି ଆର୍ପି ଶର୍ମା କହିଛନ୍ତି ଯେ ସମ୍ମକ୍ତ ଘଟଶାର ତଦନ୍ତ ରିପୋର୍ଟ ମିଳିବା ପରେ ଆଇନ୍ଗତ କାର୍ଯ୍ୟାନୁଷ୍ଷାନ ଗ୍ରହଶ କରାଯିବ

ମେକ୍ ଇନ୍ ଓଡ଼ିଶା କନ୍କ୍କେଭ୍ରେ ଯୋଗ ଦେଇ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି ଏହାଦ୍ୱାରା ମହିଳାମାନେ ଡିଜିଟାଲି ସଶକ୍ତ ହୋଇପାରିବେ ବୋଲି ମୁଖ୍ୟମନ୍ତୀ କହିଛନ୍ତି ମିଶନ୍ ଶକ୍ତି ଗ୍ରୁପ୍ମାନଙ୍କୁ ଆର୍ଥିକ ସହାୟତା ଦେବା ଲାଗି ବ୍ୟାଙ୍କ୍ମାନେ ନିକ ଭିତରେ ପ୍ରତିଯୋଗିତା କରୁଛନ୍ତି

ହାତୀଙ୍କ ସୁରକ୍ଷା ପାଇଁ ଏକେ ବିଶ୍ୱାଳ କମିଟିର ସ୍ୱପାରିଶକୁ କ'ଣ ପାଇଁ କାର୍ଯ୍ୟକାରୀ କରାଯାଉ ନାହିଁ ବୋଲି ସେ ପ୍ରଶ୍ର କରିଛନ୍ତି

ଏହା ଦେଶ ପାଇଁ ଉଦ୍ବେଗର ବିଷୟ ବୋଲି ସେ କହିଚ୍ଚନ୍ତି

ଏଥିସହିତ ସୁନାବେଡ଼ା ସ୍ଥିତ ଏଚ୍ଏଏଲ୍ ଓ କୋରାପୁଟ୍ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଯାଇ କର୍ତ୍ରୂପଷଙ୍କ ସହ ଆଲୋଚନା କରିଛନ୍ତି

ଆମ ରାକ୍ୟରେ ମଧୁମେହ ରୋଗୀଙ୍କର ସଂଖ୍ୟା ବୂଦ୍ଧି ପାଇବାରେ ଲାଗିଛି ଆଧୁନିକ ଜୀବନଶୈଳୀ ଏବଂ ଅସନ୍ତୁଳିତ ଖାଦ୍ୟାଭ୍ୟାସ ଏହାର ପ୍ରମୁଖ କାରଣ ବୋଲି କୁହାଯାଏ

ଚଳିତବର୍ଷର ଆହ୍ୱାନ ହେଉଛି 'ପରିବାର ଏବଂ ମଧୁମେହ'

ଅଭିବକ୍ତ କଟକ ଓ ଢେଙ୍କାନାଳ ଜିଲ୍ଗାର ଆଖୁଚାଷୀମାନେ ଏହି କାରଖାନାକୁ ପ୍ରତିବର୍ଷ ଆଖୁ ନେଇ ଆସିଥାନ୍ତି

ଗୋ ପାଳନ ପାଇଁ ସରକାରୀ ସହାୟତା ସଂପର୍କରେ ବକ୍ତାମାନେ ଗ୍ରାମବାସୀଙ୍କୁ ଅବଗତ କରିଥିଲେ